ଏହିସବୁ କ୍ଷେତ୍ରକୁ ପ୍ରୋସାହନ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ଚିଠିରେ ଜଣାଇଛନ୍ତି ବିଧାନସଭା ଆସନ୍ତାକାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆର ହେବ

ଏଥର ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ଓ ଶ୍ନ୍ୟକାଳ ରହିବ

ଏଥିଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି

ଏହି କ୍ରମରେ ଆମ ରାୟଗଡ଼ା ସମ୍ୟାଦଦାତା ଜଣାଇଛନ୍ତି ଯେ ଜିଲ୍ଲାରେ ଆଜି ଏକ ସାଇକେଲ ରାଲି ଅନୁଷ୍ପିତ ହୋଇଯାଇଛି

ଦିନକୁଦିନ ତାପମାତ୍ରା ବଢ଼ିଚାଲିଛି